ମସୁଦ ଉପରେ ନିଶେଷଧାଜ୍ଞା ଲାଗୁ ପାଇଁ ଜାତିସଂଘ ନିରାପତ୍ତା ପରିଷଦ ଆଜି ବିବେଚନା କରିବ ଏସସି ରାଫେଲ ପ୍ରତିରକ୍ଷା ମନ୍ତ୍ରଣାଳୟ ରାଫେଲ ଯୁଦ୍ଧ ବିମାନ କିଣା ଉପରେ ଆଜି ସୁପ୍ରିମକୋର୍ଟରେ ଏକ ଆଫିଡେବିଟ୍ ଦାଖଲ କରିଛନ୍ତି ପୂର୍ବରୁ ଆଜି କେନ୍ଦ୍ର ସରକାର ଆଫିଡେବିଟ୍ ଦାଖଲ ପାଇଁ ଅନୁମତି ଲୋଡିଥିଲେ ଓ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ ସରକାର କୋର୍ଟରେ କହିଛନ୍ତି ରାଫେଲ କାରବାର ରାୟର ସମୀକ୍ଷା ବିଷୟ ଲୋଡି ଆବେଦନକାରୀ ଦାଖଲ କରିଥିବା ଦସ୍ତାବିଜ୍ଗୁଡିକ କାତୀୟ ନିରାପତ୍ତା ଦୃଷ୍ଟିରୁ ସମ୍ଭେଦନଶୀଳ ଓ ଏହା ଯୁଦ୍ଧବିମାନର ଲଢୁଆ କ୍ଷମତାକୁ ଦର୍ଶାଇବ ସରକାର ତାଙ୍କର ଆଫିଡେବିଟ୍ରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ଅରୁଣ ସୌରୀଲ ଏବଂ ଓକିଲ ପ୍ରଶାନ୍ତ ଭୂଷଣ ସମ୍ବେଦନଶୀଳ ତଥ୍ୟ ପ୍ରଘଟ କରିଥିବାର ଅପରାଧ ଘଟାଇଛନ୍ତି ଏଥିରେ କୁହାଯାଇଛି ଆବେଦନକାରୀମାନେ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ସଂକ୍ରାନ୍ତ ଆଭ୍ୟନ୍ତରୀଣ ଆଲୋଚନା ଉପରେ ପର୍ଯ୍ୟବେସିତ କିଛି ଅସମ୍ପୂର୍ଣ୍ଣ ତଥ୍ୟକୁ ବାଛି ଉପସ୍ଥାପନ କରିଛନ୍ତି ସେହି ତଥ୍ୟଗୁଡିକ ଅଣଅଧିକୃତଭାବେ ସଂଗ୍ରହ କରାଯାଇଛି ସେ ସେହି ତଥ୍ୟ ପ୍ରଘଟ ଉପରେ ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି ସୁପ୍ରିମକୋର୍ଟ ଆସନ୍ତାକାଲି ରାଫେଲ ମାମଲାରେ ସମୀକ୍ଷା ପିଟିଶନର ଶୁଣାଣି କରିବେ

ସୁପ୍ରିମକୋର୍ଟ ତାଙ୍କ ରାୟର ବୁଝାମଣାରେ ହୋଇଥିବା ଅନିମିୟତାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେଇଥିଲେ

ଏହି ବୈଠକ ସମୟରେ କରିଡର ଉପରେ ବୈଷୟିକ ସ୍ତରୀୟ କଥାବାର୍ତ୍ତା ହେବାକୁ ଭାରତ ପ୍ରସ୍ତାବ ଦେଇଛି

ତାହାଛଡା ପବିତ୍ର ଗୁରୁଦ୍ୱାରା କର୍ତ୍ତାରପୁର ସାହିବକୁ ସହଜରେ ଯିବା ପାଇଁ ସର୍ବସାଧାରଣଙ୍କ ଦୀର୍ଘଦିନର ଦାବି ପୂରଣ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହା କରାଯିବ

ଦୁଇଟି ପର୍ଯ୍ୟାୟରେ କରିଡରର ବିକାଶ କରାଯିବ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 ବିଜେପି ଇସି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିଦଳ ଆକି ଅପରାହ୍ୱରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ଚଚନା ଦେଇ ଶ୍ରୀ ପ୍ରସାଦ କହିଛନ୍ତି ସମଗ୍ର ପଣ୍ଟିମବଙ୍ଗକୁ ଅତି ସମ୍ଭେଦନଶୀଳ ଘୋଷଣା କରିବା ପାଇଁ ତାଙ୍କ ପାର୍ଟି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟେଇବା ପାଇଁ ମଧ୍ୟ ବିଜେପି ଦାବି କରିଛି ଶ୍ରୀ ପ୍ରସାଦ କହିଛନ୍ତି ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ସତ୍ତ୍ୱେ ଗତକାଲି ଅହମ୍ମଦାବାଦଠାରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ସତ୍ୟାସତ୍ୟର ପରୀକ୍ଷା ନ କରି ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଲଗାଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି

ସିବିଆଇ ଦ୍ୱାରା ଦାୟର କରାଯାଇଥିବା ମାମଲାରେ କଳାଧନ ନିର୍ବାରଣ ଆଇନ ଅଧୀନରେ ଇଡି ଏହି ଯାଞ୍ଚ ଆରମ୍ଭ କରିଛନ୍ତି ଅଭିଯୋଗପତ୍ର ମୁଜାଫରପ୍ରର ସେବା ସଂକଳ୍ପ ଏବଂ ବିକାଶ ସମିତି ଦ୍ୱାରା ଚାଳିତ କନ୍ୟାଶ୍ରମର ପରିଚାଳନା ଉପରେ ପ୍ରଶ୍ମବାଚୀ ସୃଷ୍ଟି ହୋଇଛି ଏବଂ ବହୁବାଳିକା ଯୌନଶୋଷଣ ଏବଂ ହିଂସା ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି କନ୍ୟାଶ୍ରମର ନିୟନ୍ତକ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ଉପରେ ମଧ୍ୟ ଯୌନଶୋଷଣ ଯୌନ ଉତ୍ପୀଡନ ସମ୍ପର୍କରେ ଅଭିଯୋଗ ରହିଛି ଜେ ଆଣ୍ଡ କେ ଗନ୍ମ୍ୟାନ ଦକ୍ଷିଣ କାଶ୍ମୀରର ପୁଲଓ୍ୱାମା ଜିଲ୍ଲା ସ୍ଥିତ ପିଙ୍ଗଲେନା ଆଞ୍ଚଳରେ ଜଣେ ଅଜ୍ଞାତ ବନ୍ଧୁକଧାରୀର ଗୁଳିମାଡରେ ଜଣେ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି ଯେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବା ଯୋଗୁଁ ବ୍ୟକ୍ତିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ମୃତବ୍ୟକ୍ତି ଜଣକ ପିଙ୍ଗଲେନା ଅଞ୍ଚଳରେ ସୌକତ ଅହମ୍ମଦ ନାୟକ ବୋଲି କଣାପଡିଛି

ତେବେ ମୃତବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ଏପର୍ଯ୍ୟନ୍ତ କୌଣସି ସବିଶେଷ ତଥ୍ୟ ପ୍ରଦାନ କରିନାହିଁ

ଇଣ୍ଡିଆ ବୁକ୍ ଫେୟାର ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ ଏବଂ ପ୍ରକାଶନ ବିଭାଗର ମହାନିର୍ଦ୍ଦେଶିକା ସାଧନା ରାଉତ ମିଳିଭାବେ ଲଣ୍ଡନ ପୁସ୍ତକ ମେଳାରେ ଭାରତର ପାଭିଲିୟନର ଉଦ୍ଘାଟନ କରିଛନ୍ତି ଲଣ୍ଣନ ଅଲମ୍ପିଆରେ ଗତକାଲି ଆରମ୍ଭ ହୋଇଥିବା ଏହି ପୁସ୍ତକମେଳା ଆସନ୍ତାକାଲି ଉଦ୍ଯାପିତ ହେବ

ଏଥିରେ ଭାରତର ସଂସ୍କୃତି ଇତିହାସ ଏବଂ ଲୋକ ସାହିତ୍ୟ ବ୍ୟତୀତ ମହାତ୍ଲାଗାନ୍ଧୀଙ୍କ କାର୍ଯ୍ୟଗୁଡିକର ଏକ ଡିଜିଟାଲ ବ୍ୟବସ୍ଥା ପ୍ରଦର୍ଶିତ ହୋଇଛି ମହାତ୍ମାଗାନ୍ଧୀଙ୍କ ଜୀବନୀ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଏବଂ ଭାରତର ଅନ୍ୟ ପ୍ରମୁଖ ଉପଲହି ଉପରେ ଏକ ବାର୍ତ୍ତାବିନିମୟ ଡିଜିଟାଲ ମିଡିଆ ବ୍ୟବସ୍ଥା ଏହି ପାଭିଲିୟନରେ ଉପଲହ୍ଧ ହେଉଛି

ଗମେଣ୍ଟ ବିଜ୍ନେସ ଉଦ୍ୟୋଗ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱଶୀଳ ବ୍ୟବସାୟିକ ଆଚରଣ ସଂକ୍ରାନ୍ତ ଜାତୀୟ ନିର୍ଦ୍ଦେଶାବଳୀ ଜାରି କରିଛି ଏହି ନିର୍ଦ୍ଦେଶାବଳୀରେ ବିଜିନେସ୍ ଗୋଷୀଗୁଡିକୁ ସମସ୍ତ ନୀତି ଅକ୍ଷରେ ପାଳନ କରିବାକୁ ଅନୁରୋଧ କରାଯାଇଛି

ଏହି ନିର୍ଦ୍ଦେଶାବଳୀ ଅନୁସାରେ ବ୍ୟବସାୟିକ ଗୋଷ୍ଠୀମାନେ ନୀତିନିୟମ ସ୍ୱଚ୍ଚତା ଓ ଉତ୍ତରଦାୟିତା ସହ କାର୍ଯ୍ୟ କରିବା ଉଚିତ ସେମାନେ ଏଭଳିଭାବେ ସାମଗ୍ରୀ ଓ ସେବା ଯୋଗାଇବା ଉଚିତ ଯାହା ନିରାପଦ ହେବ ଏଥିସହିତ ସେମାନଙ୍କୁ କର୍ମଚାରୀମାନଙ୍କର ସୁବିଧା ଦେଖବାକୁ ପଡିବ ମନ୍ତ୍ରଣାଳୟ କହିଛି' କମ୍ପାନୀଗୁଡିକ ଦ୍ୱାରା ଦାୟିତ୍ୱବାନତାର ସହ ବ୍ୟବସାୟିକ କାର୍ଯ୍ୟ ସମ୍ପନ୍ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି କ୍ୟାବିନେଟ୍ ଦାଦ୍ରାନଗର ଦାଦ୍ରାନଗର ହାବେଳିର ଦେଓ୍ୱାନୀ ଅଦାଲତଗୁଡ଼ିକର ଆର୍ଥକ ସୀମା ବୃଦ୍ଧି କରିବାକୁ ନିୟମରେ ସଂଶୋଧନ ପାଇଁ କେନ୍ଦ୍ର କ୍ୟାବିନେଟ ସମ୍ମତି ପ୍ରଦାନ କରିଛି ଏହାଦ୍ୱାରା ସେହି ଅଞ୍ଚଳର ଲୋକମାନଙ୍କୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିବ ନାହିଁ

ୱାଶିଂଟନ୍ରେ ଏକ ସାମ୍ଭାଦିକ ସମ୍ମିଳନୀରେ ଆମେରିକା ବୈଦେଶିକ ବିଭାଗ ଉପମୁଖପାତ୍ର ରବର୍ଟ ପାଲାଡିନୋ କହିଛନ୍ତି ଚୀନ୍ଦ୍ୱାରା ଏହାକୁ କରାଯାଇଥିବା ବିରୋଧ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ସ୍ଥାପନରେ ପ୍ରତିବନ୍ଧକ ସ୍କୃଷ୍ଟି କରୁଛି ସେ କହିଛନ୍ତି ସନ୍ତାସବାଦର ଦମନ ପାଇଁ ଭାରତ ଓ ଆମେରିକା ଏକାଠି ମିଶି କାର୍ଯ୍ୟ କରୁଛନ୍ତି ଓ ଏହା ଜାତିସଂଘ ଅଧୀନରେ ହେଉଛି ସେ କହିଛନ୍ତି କୈସେ ମହମ୍ମଦ ଓ ଏହାର ପ୍ରତିଷ୍ଠାତା ଉପରେ ସେମାନଙ୍କର ମତାମତ ସର୍ବବିଦିତ ଅଜ୍ହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀଭାବେ ତାଲିକାଭୁକ୍ତ କରିବାପାଇଁ ଜାତିସଂଘ ନିରାପତ୍ତା ପରିଷଦଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯିବା ପୂର୍ବରୁ ଶ୍ରୀ ପାଲାଡିନୋ ଏହି ମନ୍ତବ୍ୟ ଦେଇଛନ୍ତି ଅକ୍ହର୍କୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରାଯିବା ଉପରେ ଆପତ୍ତି ଉଠାଇବାପାଇଁ ଆଜି ହେଉଛି ଶେଷ ତାରିଖ